ପୁତିନ୍ ଇଣ୍ଡିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କ ମଧ୍ୟରେ ଆଜି ବାର୍ଷିକ ଦ୍ୱିପକ୍ଷିୟ ଶୀର୍ଷ ବୈଠକ ଅନୁଷ୍ଠିତ ହେବ ଉନବିଂଶ ଭାରତ ରୁଷିଆ ଦ୍ୱିପକ୍ଷିୟ ଶିଖର ବୈଠକ ସମୟରେ ଉଭୟ ନେତା ପ୍ରତିରକ୍ଷା ସହଯୋଗ ସମେତ ଦ୍ୱିପକ୍ଷିୟ ସମ୍ପର୍କ ଗୁଡ଼ିକ ଉପରେ ସମୀକ୍ଷା କରିବେ ଶ୍ରୀ ମୋଦି ଓ ଶ୍ରୀ ପୁତିନ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ବିଭିନ୍ନ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବେ ଆଲୋଚନା ପରେ ଉଭୟ ଦେଶ ମଧ୍ୟରେ ଅନେକ ରାଜିନାମା ସ୍ୱାକ୍ଷରିତ ହେବ

ଶ୍ରୀ ପୁତିନ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ସାକ୍ଷାତ କରିବେ ଓ ଭାରତ ରୁଷିଆ ବ୍ୟବସାୟ ଶୀର୍ଷ ବୈଠକରେ ମଧ୍ୟ ଉଦ୍ବୋଧନ ଦେବେ ଦୁଇଦିନିଆ ଭାରତ ଗସ୍ତରେ ଆସି ଶ୍ରୀ ପୁତିନ୍ କାଲି ନୂଆଦିଲ୍ଲୀରେ ପହଞ୍ଚିବା ପରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ତାଙ୍କୁ ବିମାନ ବନ୍ଦରଠାରେ ସ୍ୱାଗତ ଜଣାଇଥିଲେ

ଗ୍ରେଟର ନୋଇଡ଼ାରେ ବିଶ୍ୱ ପୁନଃ ପୁଞ୍ଜି ବିନିଯୋଗ ଭାରତ ଓ ଭାରତ ମହାସାଗର ଉପକୃଳବର୍ତ୍ତୀ ରାଷ୍ଟ୍ର ସମୃହ ଦ୍ୱିତୀୟ ଶକ୍ତିମନ୍ତ୍ରୀ ସ୍ତରୀୟ ବୈଠକରେ ଦିଲ୍ଲୀ ଘୋଷଣାନାମା ଗୃହିତ ହୋଇଛି ଏହି ଘୋଷଣାନାମାରେ ଆଞ୍ଚଳିକ ସ୍ତରରେ ଦକ୍ଷତା ବୃଦ୍ଧି ଏବଂ ଭାରତ ମହାସାଗର ଅଞ୍ଚଳ ପାଇଁ ସାଧାରଣ ପୁନଃ ନବିକରଣ ଶକ୍ତି କାର୍ଯ୍ୟସୂଚୀର ବିକାଶ ଦିଗରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତିବଦ୍ଧତା ପ୍ରକାଶ ପାଇଛି ଭାରତ ମହାସାଗର ଉପକୂଳବର୍ତ୍ତୀ ଦେଶଗୁଡ଼ିକରେ ପୁନଃ ବ୍ୟବହାରକ୍ଷମ ଶକ୍ତି ଚାହିଦା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏଭଳି ପଦକ୍ଷେପ ନେବାକୁ ବୈଠକରେ ସ୍ଥିର କରାଯାଇଛି

ଇରାନୀ ବିହାର କେନ୍ଦ୍ରମନ୍ତ୍ରୀ ସ୍କୃତି ଇରାନୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ସଭାପତି ଅମିତ ଶାହା ଦେଶର ଭବିଷ୍ୟତ ଓ ଲୋକମାନଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ଥିଲାବେଳେ କଂଗ୍ରେସ ନେତାମାନେ କେବଳ ନିକ ଭବିଷ୍ୟତ ଚିନ୍ତାରେ ବୁଡ଼ି ରହିଛନ୍ତି ବିହାରର ଗୋପାଳଗଞ୍ଜଠାରେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେଲାବେଳେ ଶ୍ରୀମତୀ ଇରାନୀ କହିଛନ୍ତି ଆଗାମୀ ଲୋକସଭା ନିର୍ବାଚନରେ ଯଦି କଂଗ୍ରେସ ପାର୍ଟି ଭୋଟ୍ ପାଇ କ୍ଷମତାକୁ ଆସେ ତାହେଲେ ପ୍ରଧାନମନ୍ତ୍ରୀ ହେବା ପାଇଁ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ସ୍ୱପ୍ ଦେଖିବା ଆରମ୍ଭ କରିଦେଇଛନ୍ତି ସେ କହିଛନ୍ତି ରାହୁଲ ଗାନ୍ଧି ନିଜ ଭବିଷ୍ୟତ ପାଇଁ ଦୂତ୍ ନଥିଲାବେଳେ ଲୋକମାନଙ୍କ ଭବିଷ୍ୟତ ନିଜ ହାତରେ ଗଡ଼ିବା ପାଇଁ ଆଶାବାନ୍ଧି ବସିଛନ୍ତି ଶ୍ରୀମତୀ ଇରାନୀ କହିଛନ୍ତି ଦେଶର କୃଷକମାନଙ୍କ କଲ୍ୟାଣ ପାଇଁ କେନ୍ଦ୍ର ସରକାର ଶସ୍ୟଗୁଡ଼ିକର ସର୍ବନିମୁ ସମର୍ଥନ ମୂଲ୍ୟ ବୃଦ୍ଧି କରିଛନ୍ତି

ସେ କହିଛନ୍ତି ମୁଦ୍ରା ଓ ଉଜ୍ଜୁଳା ଯୋଜନାରୁ ଦେଶର ଗରିବ ଲୋକମାନେ ବିଶେଷ ଉପକୃତ ହୋଇଛନ୍ତି ଗଡ଼କରୀ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଇଥାନଲ ମିଥାନଲ ଓ ଜୈବ ଡିଜେଲ୍ ଭଳି ବିକ୍ସବ ଇନ୍ଧନ ବ୍ୟବହାର କରିବାକୁ ଆହ୍ୱାନ କଣାଇଛନ୍ତି

ସେ କହିଛନ୍ତି ଅଶୋଧିତ ତେିଳ ଆମଦାନୀ କରିବା ଦ୍ୱାରା ଦେଶରେ ଆର୍ଥିକ ସଂକଟ ଉପୁଜୁଥିବାରୁ ପେଟ୍ରୋ କେମିକାଲ୍ୱ କ୍ଷେତ୍ରକୁ ମଜବୁତ କରାଯାଇ ଅଶୋଧିତ ତୈଳ ଆମଦାନୀ ହ୍ରାସ କରିବା ଦିଗରେ ପଦକ୍ଷେପ ନିଆଯିବ ଶ୍ରୀ ଗଡ଼କରୀ କହିଛନ୍ତି ପ୍ରଦୃଷଣ ମୁକ୍ତ ଶସ୍ତା ଓ ସ୍ୱଦେଶରେ ଉତ୍ପାଦନକ୍ଷମ ଇନ୍ଧନ ବ୍ୟବହାର କରାଯାଇ ତୈଳ ଆମଦାନୀ କମ୍ କରାଯାଇ ପାରିବ କୋଇଲାରୁ ମିଥାନଲ ପ୍ରସ୍ତୁତ କରି ବସ୍ଗୁଡ଼ିକରେ ବ୍ୟବହାର କରିବା ପାଇଁ ମୁମ୍ୟାଇ ନଭି ମୁମ୍ୟାଇ ପୁଣେ ଓ ଗୌହାଟିରେ ପାଇଲଟ ପ୍ରକଳ୍ପମାନ ଆରମ୍ଭ କରିବାକୁ ଶ୍ରୀ ଗଡ଼କରୀ ଘୋଷଣା କରିଛନ୍ତି

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତାକାଲି ଏହି ମେଳାକୁ ଆନୁଷାନିକ ଭାବେ ଉଦ୍ଘାଟନ କରିବେ ଲକ୍ଷ୍ନୌଠାରେ ସାମ୍ଭାଦିକମାନଙ୍କୁ ଏ ସମ୍ପର୍କରେ ସ୍ନଚନା ଦେଇ କେନ୍ଦ୍ର ବିଜ୍ଞାନ ଓ କାରିଗରି କୌଶଳ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ପ୍ରାୟ ଦଶ ହଜାର ବୈଜ୍ଞାନିକ ଓ ବିଶେଷଜ୍ଞଙ୍କ ସମେତ ବିଜ୍ଞାନ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଏହି ମେଳାରେ ଅଂଶଗ୍ରହଣ କରିବେ ଚଳିତ ବର୍ଷ ଏହି ମେଳାର ବିଷୟବସ୍ତୁ ରହିଛି ରୂପାନ୍ତର ଲାଗି ବିଜ୍ଞାନ ଏହି ମେଳାର ମୁଖ୍ୟ ସମାରୋହ ଇନ୍ଦରା ଗାନ୍ଧୀ ପ୍ରତିଷ୍ଠାନରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଅନ୍ୟାନ୍ୟ ପ୍ରତିଯୋଗିତା ଲକ୍ଷ୍ନୌର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ ଆସନ୍ତା ସୋମବାର ଦିନ ଅନୁଷ୍ଠିତ ହେବାକୁ ଥିବା ଏହି ବିଜ୍ଞାନ ମେଳାର ଉଦ୍ଯାପନୀ ସମାରୋହରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ସିଆଇଆଇ ୟୁଏନ୍ ଭାରତୀୟ ଶିଳ୍ପ ମହାସଂଘ ଓ ଜାତିସଂଘ ପରିବେଶ ବିଭାଗ ମଧ୍ୟରେ ନିରନ୍ତର ବିକାଶର ପରିବେଶ କନିତ ଦିଗଗୁଡ଼ିକର ରୂପାୟନ ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ଜାତିସଂଘ ପରିବେଶ ବିଭାଗ କାର୍ଯ୍ୟକାରୀ ନିର୍ଦ୍ଦେଶକ ଏରିକ୍ ସୋଲ୍ହେମ୍ ଏବଂ ଭାରତୀୟ ଶିଳ୍ପ ମହାସଂଘର ମହାନିର୍ଦ୍ଦେଶକ ଚନ୍ଦ୍ରକିତ ବାନାର୍ଜୀ ଗତକାଲି ନୁଆଦିଲ୍ଲୀରେ ଏହି ରାଜିନାମାରେ ସ୍ୱାକ୍ଷର କରିଛନ୍ତି ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ପରିବେଶ ଜଳବାୟୁ ପରିବର୍ତ୍ତନ ପୁନଃ ବ୍ୟବହାରକ୍ଷମ ଶକ୍ତି ଶକ୍ତି ଅପଚୟ ରୋକିବା ସମ୍ଭଳ ସଂରକ୍ଷଣ ଓ ପରିଚାଳନା ଜଳ ପରିମଳ ସ୍କାର୍ଟସିଟି ଏବଂ ସହରାଞ୍ଚଳ ମୌଳିକ ଢାଞ୍ଚା ସଂପର୍କୀତ ସମସ୍ୟାଗୁଡ଼ିକୁ ଦୂର କରିବା ପାଇଁ ସହଯୋଗ ଢାଞ୍ଚା ପ୍ରସ୍ତୁତ କରିବା ଦିଗରେ ଏହି ରାଜିନାମା ସହାୟକ ହେବ ପ୍ଲାଷ୍ଟିକ୍ ପ୍ରଦୃଷଣ ଦୂର କରିବା ପାଇଁ ଶିଳ୍ପାନୁଷ୍ଠାନଗୁଡ଼ିକ ଦ୍ୱାରା ପଦକ୍ଷେପ ପ୍ରତିଶ୍ରତି ସମେତ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ଜାତିସଂଘ ପରିବେଶ ବିଭାଗ ଓ ଭାରତୀୟ ଶିଳ୍ପ ମହାସଂଘ ପ୍ଲାଷ୍ଟିକ୍ ପ୍ରଦୃଷଣ ବିରୋଧି ପଦକ୍ଷେପ ନେବାକୁ ସ୍ଥିର କରିଚ୍ଛନ୍ତି ଇଣ୍ଡୋ କାଜାକ ଭାରତ ଓ କାଜାକସ୍ଥାନ ମଧ୍ୟରେ ପ୍ରତିରକ୍ଷା ଉତ୍ପାଦନ ସମେତ ସାମଗ୍ରିକ ସହଯୋଗ ବୃଦ୍ଧି କରିବା ଲାଗି ଉଭୟ ପକ୍ଷ ନିଷ୍ପଭି ନେଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ତିନି ଦିନିଆ କେନ୍ଦ୍ରୀୟ ଏସୀୟ ଦେଶ ଗସ୍ତ ଅବସରରେ କାଜାକସ୍ଥାନ ପ୍ରତିରକ୍ଷା ମନ୍ତ୍ରୀ ନୁର୍ଲାନ ୟେର୍ମେକବାୟେବଙ୍କ ସହିତ ସାକ୍ଷାତ ଆଲୋଚନା ସମୟରେ ଏହି ନିଷ୍ପଭି ନିଆଯାଇଛି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଗତକାଲି ଏହି ସ୍ଚନା ଦିଆଯାଇ ଥିବା ଚଳିତ ମାସ ଦୁଇ ତାରିଖରୁ ଆରମ୍ଭ ହୋଇଥିବା ଶ୍ରୀମତୀ ସୀତାରମଣଙ୍କ କାଜାକସ୍ଥାନ ଗସ୍ତ କାଳରେ ସେ ସେଠାକାର ପ୍ରତିରକ୍ଷା ଓ ବିମାନଚଳାଚଳ ମନ୍ତ୍ରୀ ବିବୂଟ ଆତାମକୁଲୋଭଙ୍କୁ ମଧ୍ୟ ଭେଟିଥିଲେ ପ୍ରତିରକ୍ଷା ଓ ସାମରିକ କ୍ଷେତ୍ରରେ ବୈଷୟିକ ସହଯୋଗ ଏବଂ ପ୍ରତିରକ୍ଷା ସମେତ ବିଭିନ୍ନ ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତି ଉପରେ ମଧ୍ୟ ସେମାନେ ସମୀକ୍ଷା କରିଥିଲେ

ସେହିଭଳି ଶ୍ରୀମତୀ ସୀତାରମଣ ସେଠାକାର ବୈଦେଶିକ ମନ୍ତ୍ରୀ କୈରାଟ ଆବଡ୍ରାଖମାନୋଭଙ୍କ ସହିତ ବିଭିନ୍ନ ଆଞ୍ଚଳିକ ବିକାଶ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି

ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଗତକାଲି ଏହି ସୂଚନା ଦିଆଯାଇଛି

ଉଭୟ ଅଧିକାରୀ ଖୁବ୍ ଶୀଘ୍ର ନିଜ ନିଜ କାର୍ଯ୍ୟରେ ଯୋଗଦେବେ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କ୍ହାଯାଇଛି ଇଣ୍ଡିଆ ଚେନ୍ନାଇଠାରେ ଗତକାଲି ଭାରତୀୟ ତଟରକ୍ଷୀ ବାହିନୀ ଓ ଭିଏତ୍ନାମ ତଟରକ୍ଷୀ ବାହିନୀ ମିଳିତ ସମରାଭ୍ୟାସ କରିଛନ୍ତି ସମୁଦ୍ର ମଧ୍ୟରେ ଜୀବନରକ୍ଷା ଲାଗି ଉଭୟ ପକ୍ଷ ମଧ୍ୟରେ ସାମରିକ କ୍ଷେତ୍ରରେ କାର୍ଯ୍ୟକରିବା ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ସହ ଦୁଇ ଦେଶର ସାମରିକ କ୍ଷମତା ସମ୍ପର୍କରେ ଉଭୟ ଦେଶର ତଟରକ୍ଷୀ ବାହିନୀ ଅବଗତ ହେବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ

ପାକ୍ ପାକିସ୍ତାନର ଦକ୍ଷିଣ ପଣ୍ଢିମ ବାଲୁଚିସ୍ତାନ ପ୍ରଦେଶରେ ଏକ ଅତ୍ୟାଧୁନିକ ତୈଳ ବିଶୋଧନାଗାର ସ୍ଥାପନ କରିବା ପାଇଁ ସାଉଦି ଆରବ ସହ ରାଜିନାମା କରିବାକୁ ପାକିସ୍ତାନ କ୍ୟାବିନେଟ୍ ଗତକାଲି ଅନୁମତି ଦେଇଛି

ଚୀନ୍ ପାକିସ୍ତାନ ଅର୍ଥନୈତିକ କରିଡ଼ର ଅଧୀନରେ ବେଜିଂ ଯେଉଁଠି ଏକ ଗଭୀର ବନ୍ଦର ସ୍ଥାପନ କରିଛି ତାହାରି ନିକଟସ୍ଥ ଆରବ ସାଗର ଉପକୂଳବର୍ତ୍ତୀ ଗୱାଦର୍ଠାରେ ଏହି ବିଶୋଧନାଗାର ସ୍ଥାପନ କରାଯିବ କ୍ୟାବିନେଟ୍ ବୈଠକରେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଅଧ୍ୟକ୍ଷତା କରିଥିଲେ

ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ରାଜକୋଟ୍ ଟେଷ୍ଟର ପ୍ରଥମ ଦିନରେ ସେ ଏହି ସଫଳତା ହାସଲ କରିଛନ୍ତି